ଏକ ସଯିଧାନ ସଂଶୋଧନ ବିଲ୍ ଜରିଆରେ ଏହା କରିବା ପାଇଁ ଶ୍ରୀ ମିଶ୍ର କହିଛନ୍ତି ସେହିଭଳି ମହିଳା ସଂରକ୍ଷଣ ବିଲ୍ ଓ ବିପର୍ଯ୍ୟୟ ପ୍ରଶମନ ବିଲ୍ ଆଗତ ପାଇଁ ତାଙ୍କ ଦଳ ଚେଷ୍ଟା କରିବ ବୋଲି ସେ କହିଛନ୍ତି ସେହିଭଳି ବିଜେଡ଼ିର ଅନ୍ୟତମ ସାଂସଦ ସସ୍ଗିତ ପାତ୍ରଙ୍କ ସୂଚନା ଅନୁସାରେ ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ସେବା ପୋଲାଭରମ ପ୍ରସଙ୍ଙ ସିବିଏସ୍ଇ ଫି' ବୃଦ୍ଧି ପ୍ରସଙ୍ଙ ଓ ବାଲିଯାତ୍ରାକୁ କାତୀୟ ମାନ୍ୟତା ଆଦି ଗୁରୁତ୍ପୂର୍ଶ୍ର ବିଷୟକୁ ବିଜେଡ଼ି ଏଥର ସଂସଦରେ ଉପସ୍ରାପନ କରିବ

ତେବେ ଅବସର ନେବା ପୂର୍ବରୁ ସେ ତାଙ୍କ ଧର୍ମପତ୍ନୀଙ୍କ ସହ ଭଗବାନ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିଛନ୍ତି

ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ଆହ୍ୱାନ କ୍ରମେ ଆୟୋଜିତ ଏହି କୃଷକ ସମାବେଶରେ ବରଗଡ଼ ସମ୍ଲପୁରବଲାଙ୍ଗିର ଏବଂ ସୁବର୍ଷପୁର ଶତାଧିକ ଚାଷୀ ଯୋଗ ଦେଇଛନ୍ତି ଟୋକନ ବ୍ୟବସ୍ଥା ଯୋଗୁଁ ଚାଷୀମାନେ ବହୁତ ଅସୁବିଧା ଭୋଗିବେ ଏବଂ ଏହାଦ୍ୱାରା ଚାଷୀମାନେ ଅଭାବୀ ବିକ୍ରୀର ଶିକାର ହେବେ ବୋଲି ସମାବେଶରେ ଆଶଙ୍କା ପ୍ରକାଶ ପାଇଛି

ଏଶିକି ଏହା ଏକ ସ୍ୱୟଂଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋଉର ସଂଶୋଧନ ବିଲ୍ ବିଧାନସଭାରେ ଗୃହୀତ ହେବା ପରେ ଗୋବର୍ବ୍ଧ୍ଧନ ମଠ ଦେବୋଉର ବିଭାଗର ନିୟନ୍ନଶରୁ ମୁକ୍ତ ହୋଇଛି

ସେହିପରି ଶ୍ରୀଜଗନ୍ୱାଥ ମନିର ପରିଚାଳନାରେ ଗୋବର୍ବ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍କଳାନନ୍ଦ ସରସ୍ୱତୀଙ୍କର ଗୁରୁତ୍ୱପୂର୍ଶ୍ଣ ଭୂମିକା ରହିବା ସହ ସେ ମୁକ୍ତିମଣ୍ଡପ ପଣ୍ତିତ ସଭାର ମୁଖ୍ୟ ଅଟନ୍ତି

ଏହି ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକବ୍ବ ନିର୍ଦ୍ଦେଶକ ନାନ୍ନ ନାୟକ ଯୋଗଦେଇ ଉନ୍ନତମାନର ଚାରା ଉପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ

ଆକି ବିଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଣ୍ଣଶିଚ୍ଚୀ ସୋନା ମହାପାତ୍ର ଓ ତାଙ୍କ ସାଥୀଙ୍କ ପକ୍ଷରୁ ଗଶକବି ବୈଷ୍ଡବ ପାଶି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ